କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦିତା କରିଥିବା ନନ୍ଦୀଗ୍ରାମ ଆସନରେ ପରାଜୟବରଣ କରିଛନ୍ତି

ବାମପଦ୍ଧୀ ନେତୃତ୍ୱର ଧର୍ମନିରପେକ୍ଷ ସାମ୍ମୁଖ୍ୟ ଶୋଚନୀୟ ପରାଜୟ ବରଣ କରିଛି

ପୁଡ୍ରୁଚେରୀରେ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି

ଆସାମରେ ବିଜେପି ନେତୃତ୍ୱର ଏନ୍ଡିଏ ସରକାର କ୍ରମାନ୍ୱୟରେ ଦ୍ୱିତୀୟବାର ଲାଗି କ୍ଷମତାକୁ ଫେରିଛି

ବିଜେପି ରାଜ୍ୟ ଶାଖା ସଭାପତି ରଞ୍ଜିତ କୁମାର ଦାସ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଚନ୍ଦ୍ରମୋହନ ପଟୁଆରି ରଞ୍ଜିତ ଦତ୍ତ ପରିମଲ ଶୁକ୍ଲବୈଦ୍ୟ ନବ ଡୋଲେ ଓ ବିଧାନସଭା ବାଚସ୍କତି ହିତେନ୍ଦ୍ର ନାଥ ଗୋସ୍ୱାମୀ ବିଜୟୀ ହୋଇଛନ୍ତି ଆସାମ ମ୍ରଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ରାଜ୍ୟରେ ପାର୍ଟିର ଏହି ସଫଳତା ଲୋକମାନଙ୍କ ବିଜୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ସରକାରଙ୍କର ବହୁ ମନ୍ତ୍ରୀଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି

ଅନ୍ୟପକ୍ଷରେ ଦେଶରେ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଦ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଆରୋଗ୍ୟହାର ହ୍ରାସ ପାଉଛି

ପ୍ରେସ୍ ଫ୍ରିଡମ ଡେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ ଗଣମାଧ୍ୟମ ସହ ସମ୍ପ୍ରକ୍ତ ସମସ୍ତ ବ୍ୟକ୍ତିଙ୍କୁ ଶୁଭେଛା ଜଣାଇଛନ୍ତି ଏକ ବାର୍ତ୍ତାରେ ଶ୍ରୀ ନାଇଡ୍ର କହିଛନ୍ତି ସ୍ଚନା ପ୍ରଦାନର ଏହି ଯୁଗରେ ସାମ୍ବାଦିକମାନେ ଲୋକମାନଙ୍କ ପାଖରେ ସ୍ବଚନା ପହଞ୍ଚାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଆସ୍କୁଛନ୍ତି ଗଣମାଧ୍ୟମ କ୍ଷେତ୍ରର ପେଶାଦାରମାନେ ଲୋକମାନଙ୍କୁ ସୂଚନା ପ୍ରଦାନ କରି ସମାଜରେ ଜ୍ଞାନର ପ୍ରସାର ଦିଗରେ କାର୍ଯ୍ୟ କରୁଛନ୍ତି ସତ୍ୟ ନିର୍ଭୁଲ ଓ ପକ୍ଷପାତ ବିହୀନ ଖବର ଦେବାପାଇଁ ସେ ଗଣମାଧ୍ୟମ ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ନିବେଦନ କରିଛନ୍ତି କୋବିଡ ସଂକ୍ରମଣ ସମୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସ୍ପଷ୍ଟି କରିଥିବାରୁ ସେ ଗଣମାଧ୍ୟମ ପେଶାଦାରମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି

ଏହି ହସ୍କିଟାଲଟିକୁ କୋବିଡ ଡେଡିକେଟେଡ୍ ହସ୍କିଟାଲ ଭାବେ ନାମିତ କରାଯାଇଛି ଆମ ଜାନ୍ମୁ ସମ୍ଘାଦଦାତା ଜଣାଇଛନ୍ତି ସେଠାରେ ଅକ୍ୱିଜେନ୍ ଉତ୍ପାଦନ ପାଇଁ ଏହି କାରଖାନା ସ୍ଥାପନ ହେବାରୁ ହସ୍କିଟାଲର ଅକ୍ୱିଜେନ୍ ଆବଶ୍ୟକତା ପୂରଣ ହୋଇପାରିବ

ଏହି କାରଖାନା ସେଗୁଡିକର ଅକ୍ବିଜେନ୍ ଆବଶ୍ୟକତାର ପୂରଣ କରିପାରିବ ଜାମ୍ମୁ ଡେପୁଟୀ କମିସନର ଅଂସୁଲ ଗର୍ଗ ନବନିର୍ମିତ ଅକ୍ଟିଜେନ୍ ଉତ୍ପାଦନ କାରଖାନାର କାର୍ଯ୍ୟ ତଦାରଖ କରିଛନ୍ତି

ଦ୍ୱିତୀୟବାର ଲାଗି କୋବିଡ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଦେଶର ବିଭିନ୍ନ ଭାଗରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ଯୋଗେ ଶିକ୍ଷାଦାନ କରାଯାଉଛି ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି ରାମବନ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କୁ ଅନ୍ଲାଇନ୍ ଶିକ୍ଷାଦାନକୁ ତ୍ୱରାନ୍ୱିତ କରାଯାଇଛି କୋବିଡ ସଂକ୍ରମଣ ଯୋଗୁଁ ଜାମ୍ମୁ କାଶ୍ମୀରରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷାଦାନ ସହିତ ହୋମ୍ୱାର୍କ କ୍ଲାସ ପରୀକ୍ଷା ଏବଂ କୁଇଜ୍ କମ୍ପିଟିସନ ଭଳି କାର୍ଯ୍ୟକ୍ରମମାନ କରାଯାଉଛି